ଏବଂ ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସୂଷ ଲଘୁଚାପ

ଜନସାଧାରଣ ରାଜ୍ୟ ସରକାରଙ୍କଠାରୁ ବିଭିନୁ ଯୋଜନାର ସୁଫଳର ହିସାବ ଓ ଉତ୍ତର ମାଗିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି

ଆକି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ସ୍ୱରାଷ୍ଟ୍ରମନ୍ତୀଙ୍କ ସହିତ ଟେଲିଫୋନ୍ ଯୋଗେ ଆଲୋଚନା କରିବା ସମୟରେ ଶ୍ରୀ ସିଂ ଏହି ପ୍ରତିଶ୍ରତି ଦେଇଛନ୍ତି

ଆକି ଟ୍ରିବ୍ୟୁନାଲ୍ରେ ମଧବର୍ଭୀକାଳୀନ ଶୁଶାଣି ସମୟରେ ଏହି ନିର୍ଦ୍ଦେଶ ଦିଆଯାଇଛି ଓଡ଼ିଶା ପକ୍ଷରୁ ଉପସ୍ଥାପନ କରାଯାଇଥିବା ଯୁକ୍ତି ଶୁଣିବା ପରେ ଟିବ୍ୟୁନାଲ୍ ସତ୍ୟପାଠ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି

ଏ ଅବସରରେ ବିଭିନ୍ ସ୍ୱୟଂ ସହାୟକ ଗୋଷୀଙ୍କ ଦ୍ୱାରା ପ୍ରସ୍ତୁତ ପିଠା ପ୍ରଦାନ କରାଯାଇଥିଲା

ବର୍ଉମାନ ନେଦର୍ଲ୍ୟାଣ୍ସ୍ ଓ ଅଷ୍ଟ୍ରେଲିୟା ମଧ୍ଧରେ ଦିତୀୟ ସେମିଫାଇନାଲ୍ ମ୍ୟାଚ୍ ଜାରି ରହିଛି ଏହି ମ୍ୟାଚ୍ର ବିଜେତା ଆସନ୍ତାକାଲି ବେଲ୍ଜିୟମ୍ ସହିତ ଫାଇନାଲ୍ ମ୍ୟାଚ୍ ଖେଳିବ ଆସନ୍ତାକାଲି କଳିଙ୍ଗ ଷାଡିୟମ୍ରେ ହକି ବିଶ୍ୱକପ୍ ଟୁର୍ଣ୍ମେଣ୍ର ଉଦ୍ଯାପନୀ ସମାରୋହ ଅନୁଷିତ ହେବ

ସେହିଭଳି ତିନିଟି ଟମ୍କୁ କୃଷପ୍ରସାଦ ବ୍ଲକ୍ରେ ସଜାଗ ରଖାଯାଇଛି

ସଂସ୍ତାର ଆର୍ଥିକ ନେଶଦେଶ ଓ ବିଦେଶୀ ପୁଞ୍ଞି ନେଇ ଇଡି ତଦନ୍ତ କରିବ

ଏହି ପ୍ରସଙ୍ଗରେ ଇଡି ପକ୍ଷରୁ ଢେଙ୍କାନାଳ ପୁଲିସ୍କୁ ଏତଲା ଓ ଚାର୍ଜସିଟ୍ ମଗାଯାଇଛି

ଏହା ପୂର୍ବ ଓ ଦକ୍ଷିଣ ପୂର୍ବରେ କେନ୍ଦୀଭୂତ ହୋଇଛି

ଏଥିସହ ଅମଳ ହୋଇ ବିଲରେ ପଡ଼ିଥିବା ଫସଲକୁ ସ୍ବରକିତ ରଖିବା ଲାଗି ପରାମର୍ଶ ଦିଆଯାଇଛି

ତିତିଲି ବାତ୍ୟାରେ ଯେଉଁମାନଙ୍କର ଘର ଭାଙିଯାଇଛି ସେମାନେ ନିକଟସ୍ଥ ବିଦ୍ୟାଳୟ ଓ ବହୁମୁଖୀ ଆଶ୍ରୟସ୍ଚଳକୁ ଚାଲିଯିବାପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ ମାଧ୍ଧମରେ ଅନୁରୋଧ କରାଯାଇଛି

କ୍ରାଇମ୍ ବ୍ରାଞ୍ର ଅର୍ଥନୈତିକ ଅପରାଧ ଶାଖା ଗିରଫ କର୍ମଚାରୀଙ୍କୁ ହେଫାଜତ୍କୁ ନେଇ ଅଧିକ ତଦନ୍ତ କରୁଛି